ଏହି ପ୍ରଚାରପତ୍ର ମାଧ୍ଧମରେ ମାଓ ସଂଗଠନ ପକ୍ଷରୁ ଆଗାମୀ ନିର୍ବାଚନରେ ଭୋଟ୍ବର୍ଜନ କରିବାଲାଗି ଆହ୍ୱାନ ଦିଆଯାଇଛି ଜଳ ଜଙ୍ଗଲ ଓ କମିର ସୁରକ୍ଷା ପ୍ରଦାନ ଦିଗରେ ପ୍ରୟାସ କରିବା ସହ ଆଦିବାସୀଙ୍କ ପରମ୍ପରା ବଜାୟ ରଖିବା ଲାଗି ଏହି ପ୍ରଚାରପତ୍ରରେ ଉଲ୍ଲେଖ ରହିଥିବା ଜଣାଯାଇଛି